ଆସନ୍ତାକାଲି ଆଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟ ଏହାର ଶତବାର୍ଷିକୀ ଉହବ ପାଳନ କରିବ

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଂଶଗ୍ରହଣ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଉଛି ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଦେଖିବା ପାଇଁ ଉତ୍କଶ୍ଚାର ସହ ଅପେକ୍ଷା କରିଛନ୍ତି ଆଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟ କୁଳପତି ତାରିକ୍ ମନସ୍କର୍ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଥିବାରୁ ସମଗ୍ର ବିଶ୍ୱବିଦ୍ୟାଳୟ ତାଙ୍କୁ କୃତଜ୍ଞତା ଜଣାଇଛି ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ଶ୍ରୀ ମୋଦି ଏହି ଅବସରରେ ଏକ ଡାକଟିକଟ ଉନ୍କୋଚନ କରିବେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ ସାମିରକ ବାହିନୀ ଜବାନ ଏବଂ ସଫେଇ କମଚାରୀମାନଙ୍କ ସମେତ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ରହିବେ

ମନ୍ତ୍ରୀ କହିଛନ୍ତି ସରକାର ସର୍ବପ୍ରଥମେ ସ୍ୱରକ୍ଷା ଓ ପ୍ରତିଷେଧକ କେତେ ଫଳପ୍ରଦ ହେବ ତାହାକୁ ପ୍ରାଧାନ୍ୟ ଦେବେ ଏଥିସହ କୌଣସି ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି

ପିଏମ୍ ଇଣ୍ଡଷ୍ଟ୍ରିଜ୍ ଭାରତକୁ ଆତ୍ମନିର୍ଭର କରିବାରେ ସମ୍ପର୍ଣ୍ଣ ଶକ୍ତି ବିନିଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ସଙ୍ଗଠନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି

ସେ କହିଛନ୍ତି ନୂଆ ନୂଆ ଞ୍ଜାନକୌଶଳ ସହାୟତାରେ ବିଭିନ୍ନ ଚ୍ୟାଲେଞ୍ଗ୍ଗୁଡ଼ିକର ସମାଧାନ କରାଯାଇପାରିବ ଶ୍ରୀ ମୋଦି କହିଛନ୍ତି ତୁରନ୍ତ ଯୋଜନା ପ୍ରସ୍ତୁତ କରି ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଶିଳ୍ପଗୁଡ଼ିକର ଦକ୍ଷତା କୁଶଳତା ଓ କାର୍ଯ୍ୟ କରିବାର ସାମର୍ଥ୍ୟ ବିଶ୍ୱକୁ ଦେଖାଇବାପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ

ଗବେଷଣା ଓ ବିକାଶ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କୃଷି ପ୍ରତିରକ୍ଷା ମହାକାଶ ଶକ୍ତି ନିର୍ମାଣ ଔଷଧ ଉତ୍ପାଦନ ଓ ପରିବହନ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରାଯାଇ ପାରିବ ପ୍ରତ୍ୟେକ କମ୍ପାନୀ ଗବେଷଣା ଓ ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଉଦ୍ୟୋଗ ପ୍ରଶାସନ ହେଉ ଅଥବା ଲାଭାଂଶ ବଙ୍କନ ହେଉ ବିଶ୍ୱର ସର୍ବୋକ୍ଷ୍ଟ ନୀତିଗୁଡ଼ିକୁ ଦ୍ରୁତ ବେଗରେ କାର୍ଯ୍ୟକାରୀ କରିବାକୁ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଉଦ୍ୟୋଗ କ୍ଷେତ୍ର ଓ ନିଯୁକ୍ତି ସୃଷ୍ଟିକାରୀ ତଥା ଲାଭକାରୀ କମ୍ପାନୀଗୁଡ଼ିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି ଏହା ଭାରତର ଯୁବ ସମାଜ ପାଇଁ ଅନେକ ସୁଯୋଗର ଦ୍ୱାର ଖୋଲିଦେବ ସେ କହିଛନ୍ତି ଭାରତର ଯୁବ ସମାଜ ନବୀକରଣ ଓ ଷ୍ଟାର୍ଟ୍ଅପ୍ କ୍ଷେତ୍ରରେ ସୁନାମ ଅର୍ଜନ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଉତ୍ପାଦନକୁ ପ୍ରୋହାହିତ କରିବା ଲାଗି ସରକାର ନିରନ୍ତର ସଂସ୍କାରମଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି

ସେ କହିଛନ୍ତି ଅତି କମ୍ ସମୟ ମଧ୍ୟରେ ସେହି କ୍ଷେତ୍ରଗୁଡ଼ିକରେ ସକାରାତ୍ମକ ଫଳ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏପରିକି କୋବିଡ୍ ନାଇଣ୍ଟିନ୍ ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ଭାରତରେ ବିଦେଶୀ ପୁଞ୍ଜିନିବେଶ ରେକର୍ଡ ପରିମାଣରେ ବୃଦ୍ଧି ପାଇଛି

ଏଥିପାଇଁ ଏକ ବ୍ୟାପକ ତଥା ଅଭିବୃଦ୍ଧି ମୂଳକ ଆଭିମୁଖ୍ୟ ପୋଷଣ କରିବାକୁ ପଡିବ ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ଶତାବ୍ଦୀ ଓ ପରବର୍ତ୍ତୀ ଶତାବ୍ଦୀଗୁଡ଼ିକ ନୂଆନୂଆ ବିଷୟରେ ଶିକ୍ଷାଲାଭ କରିବା ଓ ନବୀକରଣ ଆଣିବା ଉପରେ ପର୍ଯ୍ୟବେସିତ ହେବ ସେ କହିଛନ୍ତି ନବୀକରଣ ମାନବଜାତିର କଲ୍ୟାଣ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ଓ ପ୍ରକୃତ ଶିକ୍ଷା ମାଧ୍ୟମରେ ନବୀକରଣ ଅଣାଯାଇପାରିବ

ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି ସେହି ପାଠାଗାରରେ ବୌଦ୍ଧ ସାହିତ୍ୟର ସମସ୍ତ ନକଲ ଗୁଡିକୁ ଡିଜିଟାଲ ଉପାୟରେ ସଂରକ୍ଷିତ କରି ରଖାଯିବ ସେ କହିଚ୍ଚନ୍ତି ଏହା କେବଳ ଏକ ପାଠାଗାରର ଭୂମିକା ନିର୍ବାହ କରିବ ନାହିଁ ଏହାମଧ୍ୟ ବୌଦ୍ଧ ସାହିତ୍ୟ ଉପରେ ଗବେଷଣା ଓ କଥାବାର୍ତ୍ତା ପାଇଁ ଏକ ଉତ୍ତମ ମଞ୍ଚ ଯୋଗାଇବ

ଏଥିରେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥସଚିବ ଡକ୍ଟର ଏବି ପାଶ୍ଡେ ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ ଓ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେଭି ସୁବ୍ରମଣ୍ୟନ ଯୋଗଦେଇଛନ୍ତି